ରାଜ୍ୟରେ ଦଶମ ଶ୍ରେଣୀ ଦ୍ୱାଦଶ ଶ୍ରେଣୀ ଓ କଲେଜ ପରୀକ୍ଷା ଚଳିତ ମାସ ଶେଷ ସପ୍ତାହରେ ହେବ

ଏହାଦ୍ୱାରା କାଶ୍ମୀର ଅଞ୍ଚଳକୁ ପର୍ଯ୍ୟଟକମାନେ ଗସ୍ତ କରିପାରିବେ

ରାଜ୍ୟପାଳ ସତ୍ୟପାଳ ମଲିକ୍ ଚଳିତ ସପ୍ତାହ ପ୍ରାରମ୍ଭରେ ନେଇଥିବା ନିଷ୍କଭି ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ପ୍ରତିବର୍ଷ କାଶ୍ମୀର ଉପତ୍ୟକାକୁ ପର୍ଯ୍ୟାପ୍ତ ସଂଖ୍ୟକ ପର୍ଯ୍ୟଟକ ଗସ୍ତ କରିଥାଆନ୍ତି କେକେ ଏକ୍କାମିନେସନ୍ସ ଜନ୍ମୁ କାଶ୍କୀରରେ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏବଂ କଲେଜ ପରୀକ୍ଷା ଚଳିତ ମାସ ଶେଷ ସପ୍ତାହରେ କରାଯିବ କାଶ୍ମୀର୍ରେ ଶୀତରତୁ ଆରମ୍ଭ ହେବା ପୂର୍ବରୁ ସମସ୍ତ ମାଧ୍ୟମିକ ଦ୍ୱାଦଶ ଶ୍ରେଣୀ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକୁ ଶେଷ କରିବାପାଇଁ ରାଜ୍ୟ ସରକାର ଜନ୍ମୁ କାଶ୍ମୀର ରାଜ୍ୟ ସ୍କୁଲ୍ ଶିକ୍ଷା ବୋର୍ଡ଼ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷମାନଙ୍କୁ କହିଛନ୍ତି ଜେକେ ଜିତେନ୍ଦ ସିଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାର ଜଣ୍ପୁ କାଶ୍ମୀର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାଗୁଡ଼ିକୁ ପୂରଣ କରିବାକୁ ସମ୍ପର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଜନ୍ମୁଠାରେ କାଶ୍ମୀର ପଣ୍ଡିତ ସଭାରେ ପଣ୍ଡିତ ପ୍ରେମନାଥ ଭଟ୍ଟ ଆମଟ୍ୟର୍ ସାମ୍ଭାଦିକ ପୁରସ୍କାର ଉହବରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି

ବ୍ଲକ୍ ଡେଭ୍ଲପ୍ମେଷ୍ଟ କାଉନ୍ସିଲ୍ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି

ଆକି ପ୍ରାର୍ଥପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଆସନ୍ତାକାଲି ରହିଛି

ଜେକେ ସିଜ୍ଫାୟାର ପାକିସ୍ତାନୀ ସେନ୍ୟମାନେ ଆଜି ଜନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାସ୍ଥିତ ଭାରତୀୟ ଆଗୁଆ ଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଛନ୍ତି

ସୀମାରେ ମୁତ୍ୟନ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ପାକିସ୍ତାନୀ ସୈନ୍ୟମାନଙ୍କର ଗୁଳି ବର୍ଷଣରେ ଭାରତ ପଟରୁ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ ଇଣ୍ଡିଆ ଚୀନ୍ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ଭାରତ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ତାମିଲ୍ନାଡୁର ମାମ୍ଲାପୁରମ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆସନ୍ତାକାଲି ଓ ତାହା ପରଦିନ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ଅନୁଷ୍ଠିତ ହେବ ଚୀନ୍ ସହ ଥିବା ପୁରାତନ ସାଂସ୍କୃତିକ ଓ ବାଶିଜ୍ୟିକ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଓ ଭାରତର ବିବିଧତାର ପ୍ରଦର୍ଶନ ଲକ୍ଷ୍ୟରେ ଏହି ଶିଖର ବୈଠକକୁ ଦିଲ୍ଲୀ ପରିବର୍ତ୍ତେ ମାମ୍ଲାପୁରମ୍ରେ କରାଯିବା ପାଇଁ ନିଷ୍ପଭି ନିଆଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଏକ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରେ ପହଞ୍ଚବେ ସେଠାରୁ ସେ ହେଲିକପ୍ଟର ଯୋଗେ ମାମ୍ଲାପୁରମ୍ ଯିବେ ଚୀନ୍ ରାଷ୍ଟ୍ରପତି ଆସନ୍ତାକାଲି ଅପରାହ୍ୱରେ ଚେନ୍ନାଇରେ ଆସି ପହଞ୍ଚବେ ଓ ସେଠାରୁ ଏକ ହୋଟେଲ୍କୁ ଯିବେ ଏହାପରେ ସେହି ହୋଟେଲ୍ରୁ ସେ ଶିଖର ବୈଠକ ସ୍ଥାନକୁ ଯିବେ ଶନିବାର ଦିନ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ କଥାବାର୍ତ୍ତା ହେବ ଓ ଏହାପରେ ଏକ ସୀମିତ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହେବ ଦ୍ୱିପକ୍ଷୀୟ ବାଣିଜ୍ୟ ପ୍ରତିରକ୍ଷା ସମ୍ପର୍କ ଏସୀୟ ସୁରକ୍ଷା ଢାଞ୍ଚା ସନ୍ତାସବାଦ ଓ ଆନ୍ତର୍ଜାତିକ ସହଯୋଗ ଆଦି ପ୍ରସଙ୍ଗ କଥାବାର୍ତ୍ତାରେ ସ୍ଥାନ ପାଇବାର ଆଶା କରାଯାଉଛି ସୀତାରମଣ ପିଏମ୍ସି ବ୍ୟାଙ୍କ୍ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍ କିଭଳି ସ୍ୱାଭାବିକ ରୂପେ ଶୀଘ୍ର ତା'ର କାର୍ଯ୍ୟ ଆରମ୍ଭ କରିବ ସେ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର୍କ ସହ କଥାବାର୍ତ୍ତା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଏମ୍ସି ବ୍ୟାଙ୍କ୍ର ପୁଞ୍ଜିନିବେଶକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ସି ବ୍ୟାଙ୍କ୍ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଆଜି ଅପରାହୁରେ ଅର୍ଥମନ୍ତ୍ରୀଙ୍କୁ ବ୍ୟାଙ୍କ୍ର କିଛି ଗ୍ରାହକ ମୁମ୍ୟାଇରେ ସାକ୍ଷାତ୍ କରିଛନ୍ତି ସେମାନଙ୍କ ସହ କଥାବାର୍ତ୍ତା ପରେ ସାମ୍ଭାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି କିନ୍ତୁ ସେ ଗ୍ରାହକମାନଙ୍କର ଦୂର୍ଦ୍ଦଶା ବିଷୟରେ ରିଜର୍ଭ ବ୍ୟାଙ୍କ୍ ସହ ଆଲୋଚନା କରିବେ କେଉଁ କାରଣରୁ ପିଏମ୍ସି ବ୍ୟାଙ୍କ୍ ଆର୍ଥକ ସଙ୍କଟର ସମ୍ମୁଖୀନ ହେଲା ତାହା କାଶିବାପାଇଁ ଅର୍ଥ ମନ୍ତ୍ରଶାଳୟ ଅଧ୍ୟୟନ କରୁଥିବାର ଅର୍ଥମନ୍ତ୍ରୀ ଜଣାଇଛନ୍ତି ଫଳରେ ଭବିଷ୍ୟତରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ରୋକାଯାଇପାରିବ ସେ କହିଛନ୍ତି ଅର୍ଥ ମନ୍ତଶାଳୟର ଏକ ଗୋଷୀ ଏହା ଉପରେ ଅଧ୍ୟୟନ କରୁଛନ୍ତି ଓ ସେମାନଙ୍କର ମତାମତକୁ ଭିତ୍ତିକରି ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ପାର୍ଲାମେଣ୍ଟ୍ର ଶୀତକାଳୀନ ଅଧିବେଶନରେ ପଦକ୍ଷେପ ନିଆଯିବ ଗୋଭ୍ ସୁମନ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ମିଶି ଆଜି 'ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ ସୁମନ'ର ଶୁଭାରମ୍ଭ କରିଛନ୍ତି ନୂଆଦିଲ୍ଲୀରେ ତ୍ରୟୋଦଶ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ ସମ୍ମିଳନୀ ସମୟରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ଗର୍ଭବତୀ ମହିଳା ଓ ନବକାତ ଶିଶୁ ମୃତ୍ୟୁ ହାର କମ୍ କରିବା ଏହି ଯୋଜନାର ମଳ ଲକ୍ଷ୍ୟ ଏହି ଯୋଜନାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଏହି ଯୋଜନା ଗର୍ଭବତୀ ମହିଳାମାନଙ୍କୁ ସହଜରେ ଶିଶ୍ୱ ପ୍ରସବ ପାଇଁ ସହାୟତା କରିବ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣକୁ ସରକାର ଅଗ୍ରାଧକାର ଦେଉଛନ୍ତି ଓ ଏଥିପାଇଁ ସରକାର ପ୍ରତିଶ୍ରତିବଦ୍ଧ ରହିଛନ୍ତି ସେ କହିଛନ୍ତି ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଉଛି ଓ ସରକାର ମେଡିକାଲ୍ କଲେଜଗ୍ରଡ଼ିକର ସଂଖ୍ୟା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ

ବକ୍ସିଂ ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ରେ ଭାରତର ଏମ୍ସି ମାରିକମ୍ ମଞ୍ଜୁରାଣୀ ଓ ଯମୁନା ବୋରୋ ସେମିଫାଇନାଲ୍କୁ ଉଠିଛନ୍ତି

ସେ ଟର୍କିର ବୁସେନାଜ୍ କାକିରୋଗ୍ଲୁଙ୍କୁ ଶନିବାର ଦିନ ସେମିଫାଇନାଲ୍ରେ ଭେଟିବେ

ଖରାପ ଆଲୋକ ଯୋଗୁଁ ଖେଳକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ୍ କରାଯାଇଥିଲା

ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍କଭି ନେଇଥିଲା